ଏଥିପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ହଣ କରାଯାଇଛି

ଏଥିପାଇଁ ଭାରତୀୟ ବିମାନ ବାହିନୀ ଓ ସୀମା ସ୍ତରକ୍ଷା ବାହିନୀର ହେଲିକପୂରଗ୍ରଡ଼ିକ୍ ନିୟୋଜିତ କରାଯାଇଛି ମଧ୍ୟପ୍ରଦେଶ ମହାରାଷ୍ଟ୍ର ତେଲଙ୍ଗାନା ଆନ୍ଧ୍ୟପ୍ରଦେଶ ଓ ଓଡ଼ିଶା ସୀମାରେ ସତର୍କ ଦୂଷ୍ଟି ରଖାଯିବା ସହ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି

ସ୍କୁଟିନ୍ ନୋଟିସ୍ ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଦାଖଲ କରାଯାଇଥିବା ପ୍ରାର୍ଥିପତ୍ରଗୁଡ଼ିକୁ ଆସନ୍ତାକାଲି ଯାଞ୍ଚ କରାଯିବ ବୁଧବାର ମନୋନୟନପତ୍ର ପ୍ରତ୍ୟାହାରର ଶେଷଦିନ ଧାର୍ଯ୍ୟ କରାଯାଇଛି

ସେହିପରି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ

ଆସାମ ପଞ୍ଚାୟତ ପୋଲ୍ ଆସାମ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାତନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଘରେ ବ୍ୟବହାରଯୋଗ୍ୟ ଶୌଚାଳୟ ନିର୍ମାଣକୁ ବାଧ୍ୟତାମୂଳକ କରିଛନ୍ତି ଯେଉଁମାନଙ୍କର ଶୌଚାଳୟ ନଥିବ ସେମାନେ ପ୍ରାର୍ଥୀ ହୋଇପାରିବେ ନାହିଁ ନିର୍ବାଚନ କମିଶନ ହରେନ୍ଦ୍ର ନାଥ ବୋରା ଆକାଶବାଣୀକୁ କହିଛନ୍ତି ଯେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେବା ପାଇଁ ଏହି ନିଷ୍ପଭି ନିଆଯାଇଛି ସେହିଭଳି ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିବିଶେଷଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ବାରଣ କରାଯାଇଛି ତେବେ ଯେଉଁମାନଙ୍କର ନାମ ଜାତୀୟ ନାଗରିକ ପଞ୍ଜିକାରେ ନାହିଁ ସେମାନେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇପାରିବେ ବୋଲି ସେ କହିଚ୍ଚନ୍ତି

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରାଶସୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାତୀୟ ରାଜପଥକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ

ଏହି ରାଜମାର୍ଗ ନିର୍ମାଣ ହେବା ପରେ ସେହି ଅଞ୍ଚଳରେ ଗମନାଗମନ ସମୟ ଇନ୍ଧନ ଖର୍ଚ୍ଚ ଏବଂ ପ୍ରଦୃଷଣ ଯଥେଷ୍ଟ ହ୍ରାସ ପାଇବ ସେଥିମଧ୍ୟରୁ ଗୋଟିଏ ରିଙ୍ଗ୍ରୋଡ୍ ଯାହା ବାରଣାସୀ ସହିତ ବୌଦ୍ଧସ୍ଥଳୀ ସାରନାଥ ଓ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଛି ଏହାଛଡ଼ା ପ୍ରଧାନମନ୍ତ୍ରୀ ମଧ୍ୟ ବାରାଣସୀଠାରେ ଗଙ୍ଗାରେ ନବନିର୍ମିତ କଳପଥ ଟର୍ମିନାଲ୍କୁ ଉଦ୍ଘାଟନ କରିବେ

ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି କାଶୀରେ ଏହି ନବନିର୍ମିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ପାଇଁ ସେ ବିଶେଷ ଆଗ୍ରହୀ ଏହାଫଳରେ ବାରାଣସୀ ଏବଂ ପୂର୍ବ ଉତ୍ତରପ୍ରଦେଶରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଭିପି ପ୍ୟାରିସ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ କହିଚ୍ଚନ୍ତି ଯେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତରେ ଆର୍ଥିକ ବିକାଶର ଏକ ଉଜ୍ଜଳ ଅଧ୍ୟାୟ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱଯୁଦ୍ଧର ଶତବାର୍ଷିକ ଉହବରେ ଯୋଗଦେବା ପାଇଁ ପ୍ୟାରିସ୍ ଗସ୍ତରେ ଥିବା ଉପରାଷ୍ଟ୍ରପତି ଗତକାଲି ୟୁନେସ୍କୋଠାରେ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏହି ଅବସରରେ ସେ କହିଥିଲେ ଯେ ଭାରତରେ ଏବେ ଯେଉଁ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ତାହାର ସୁଯୋଗ ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଭାରତୀୟ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିବା ଉଚିତ ଭାରତର ଦୃଢ଼ ସଂସ୍କାରବାଦୀ କାର୍ଯ୍ୟକ୍ରମ ଦେଶର ସ୍ୱରୂପକୁ ବଦଳାଇ ଦେଇଛି ଏବଂ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ଯଥେଷ୍ଟ ସହଯୋଗର ଆବଶ୍ୟକତା ରହିଛି ଆନ୍ତର୍ଜାତିକ ସୌର ସଂଗଠନ ମାଧ୍ୟମରେ ସ୍ୱଚ୍ଛ ଉର୍ଜା ବ୍ୟବହାରକୁ ପ୍ରୋହାହିତ କରିବା ପାଇଁ ଭାରତ ଫ୍ରାନ୍ସ ଯେଉଁ ମିଳିତ ପ୍ରୟାସ ଆରମ୍ଭ କରିଛନ୍ତି ତାହାକୁ ଉପରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି

ରାଜଧାନୀ ଆଇଜଲ୍ରେ ମଧ୍ୟ ଏହି ଭ୍ରକମ୍ପର ପ୍ରଭାବ ଅନୁଭ୍ତ ହୋଇଛି

ଗତ ଶୁକ୍ରବାର ସେଠାରେ ଥିବା ଏକ ହୋଟେଲ୍ ବାହାରେ ସଶସ୍ତ ସନ୍ତ୍ରାସବାଦୀମାନେ ଚାରୋଟି କାର୍ବୋମା ବିସ୍ଫୋରଣ କରିବା ଫଳରେ ସଂପୂକ୍ତ ହୋଟେଲ୍ଟି ମଧ୍ୟ ଧ୍ୱଂସ ହୋଇଯାଇଛି

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଦୃଷ୍ଟିରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେଠାକାର ପୁଲିସ୍ ଓ ହସ୍କିଟାଲ୍ ସୂତ୍ରରୁ ଜଣାପଡ଼ିଛି

ଏଥିରେ ୟୁରୋପ ଆମେରିକା ପ୍ରତିରକ୍ଷା ସହଯୋଗ ଇରାନସିରିଆ ଲିବିୟା ଓ ଉପସାଗରୀୟ ସମସ୍ୟା ଏବଂ ବିଶ୍ୱ ଆତଙ୍କବାଦ ସଫପର୍କରେ ଆଲୋଚନା ହୋଇଛି ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ସହିତ ତୈଳଦର ସ୍ଥିର ରଖିବାକୁ ଉଭୟ ଦେଶ ମିଳିତ ଭାବେ ଉଦ୍ୟମ କରିବାକୁ ରାଜି ହୋଇଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତିର ଏକଶତବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉସବରେ ଯୋଗଦେବାକୁ ଟ୍ରମ୍ପ୍ ପ୍ୟାରିସ୍ ଆସିଛନ୍ତି କୋରିଆ ଗାର୍ଡ ଉତ୍ତର ଓ ଦକ୍ଷିଣ କୋରିଆ ନିଜ ନିଜର ସୀମାନ୍ତରୁ ଗତକାଲି ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ ପ୍ରତ୍ୟାହାର କରିଛନ୍ତି ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ ଦୁଇପକ୍ଷ ମଧ୍ୟରେ ଗତ ସେପ୍ଟେମ୍ଭର ମାସରେ ହୋଇଥିବା ଆଲୋଚନା ଅନୁସାରେ ଉଭୟପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ କୋରିଆ ମଧ୍ୟରେ ଥିବା ବିଭାଜନ ରେଖା ଟ୍ୱେଶ୍ଚି ଟୁ ପାରାଲାଲ୍ ନାମରେ ନାମିତ

ପ୍ରଥମଥର ପାଇଁ ସୀମାରେଖାକୁ ସ୍ୱାଭାବିକ କରିବା ସହ ଏହାକୁ ଅସ୍ତ୍ରମୁକ୍ତ କରିବାକୁ ଉଭୟ ଦେଶ ପ୍ରୟାସ କରୁଛନ୍ତି